ମନ୍ତ୍ରଶାଳୟ କହିଛି ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ପ୍ରସ୍ତାବ ମିଳିବା ପରେ ସେମାନଙ୍କୁ ମଞ୍ଜୁରୀ ପ୍ରଦାନ କରାଯିବ

ଏହି ଅବସରରେ ଶ୍ରୀ ପ୍ରଧାନ କରୋନା ପରବର୍ତ୍ତୀ ପର୍ୟ୍ୟାୟରେ ଦେଶର ନାଗରିକଙ୍କ ପାଇଁ ସ୍ୱରକ୍ଷିତ ସ୍ୱଚ୍ଛ ସ୍ୱଲଭ ଓ ସ୍ଥିର ଉର୍ଜାକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଉପରେ ଗୁରୁତ୍ୱ ପ୍ରଦାନ କରି କହିଛନ୍ତି ଯେ ଓଡିଶାର ଚଣ୍ଡିଖୋଲ ଏବଂ କର୍ଷ୍ଣାଟକର ପାଦ୍ୱର ଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଷାରକ୍ତ ବିକଶିତ କରିବା ପାଇଁ ବିଦେଶୀ କମ୍ପାନୀଗୁଡିକ ଆଗେଇ ଆସିବା ଆବଶ୍ୟକ

ତେବେ ତାଙ୍କଠାରେ କୋଭିଡ୍ ନାଇଣ୍ଟିନ୍ର କୌଣସି ଲକ୍ଷଣ ନାହିଁ ଏବଂ ସେ ସୁସ୍ଥ ଥିବା ଉପରାଷ୍ଟ୍ରପତିଙ୍କ ସଚିବାଳୟ କହିଛି ତାଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି ତାଙ୍କ ଧର୍ମପତ୍ନୀଙ୍କ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ନେଗେଟିଭ୍ ରହିଛି

ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍କ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥ୍ଲା